ଏହି ଅଭିଯାନରେ ଅଦାଲତକୁ ସ୍ୱଛ ଏବଂ ସୁନ୍ଦର ରଖିବା ପାଇଁ ବିଭିନୁ ପଦକ୍ଷେପ ଗ୍ରହଣ କରାଯାଇଛି

ଜିଲ୍ଲା ଜଜ୍ଙ୍ ନେତୃତ୍ୱରେ ସମସ୍ତ କର୍ମକର୍ତ୍ତା ଏଥପାଇଁ ଶପଥପାଠ କରିଥିବା ଜଣାପଡ଼ିଛି

ଯୋର ବିଶ୍ୱପ୍ରସିଦ୍ଧ ମହିମା ଧର୍ମ ପୀଠସ୍ତ୍ରଳୀ ଯୋରନ୍ଦାରେ ଆଜିଠାର୍ ଆରର୍ମ ହେଉଛି ମାଘମେଳା ଗତକାଲିଠାରୁ ସାଧୁ ସନ୍ନ୍ୟାସୀ ଶ୍ରଦ୍ଧାଳୁଙ୍କ ଭିଡ଼ ଆର ହୋଇଛି

ସାରା ଦେଶରେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହିତ ବ୍ୟବସାୟୀମାନେ ଶହୀଦମାନଙ୍କ ଶ୍ରଦ୍ଧାଞ୍ଞଳି ଜଣାଇବା ପାଇଁ ଦିନତମାମ ଉପାସ ରହିବେ ବୋଲି ମହାସଂଘ ସାଧାରଣ ସଂପାଦକ କହିଛନ୍ତି

ଏ ନେଇ ରାଜ୍ୟ ସରକାର ଏବଂ ବିଭିନ୍ନ ଶି ୍ ଅନୁଷ୍ଠାନ ମଧ୍ଧରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି

ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଏହି କେନ୍ଦ୍ରର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି